ସେ କହିଛନ୍ତି ଯୁବାମାନଙ୍କ ଉପରେ ପୁଞ୍ଜିନିବେଶ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ଯୁବାମାନଙ୍କର ଶକ୍ତି ଆମକୁ ଅନେକ ସଫଳତା ଦେଇପାରିବ ସେ କହିଛନ୍ତି ଭାରତ ମାନବିୟ ଦୃଷ୍ଟିକୋଣ ଉପରେ ଅଧିକ ଆଲୋକପାତ କରୁଛି ଶ୍ରୀ ମୋଦୀ କହିଛନ୍ତି ଜଳବାୟୁ ପରିବର୍ତ୍ତନରୁ ଗରିବ ଲୋକମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥାନ୍ତି ଭାରତ ପ୍ୟାରିଶ୍ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାର ଶ୍ରୀ ମୋଦୀ କହିଚ୍ଚନ୍ତି ସେ କହିଚ୍ଚନ୍ତି ଭାରତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଏହାର ଲକ୍ଷ୍ୟ ହାସଲ କରିବାକୁ ଚାହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ବସାଧାରଣଙ୍କ ଉଦ୍ୟମରେ ଭାରତ ପ୍ୟାରିଶ୍ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି

ସେ କହିଛନ୍ତି ଆମର ଲକ୍ଷ୍ୟ ହେଉଛି ଏକ ପ୍ରଦୃଷଣମୁକ୍ତ ବିଶ୍ୱ ଗଠନ ଓ ଆମର ସଂସ୍କୃତିରେ ଜଙ୍ଗଲକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇ ଆସୁଛି ଏଥିପାଇଁ ଏହାର ସୁଫଳ ଆଜି ଦେଖିବାକୁ ମିଳୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ଥାୟୀ ବିକାଶ ହାସଲ ମିଶନ୍ରେ ପ୍ରାଣୀମାନଙ୍କର ସୁରକ୍ଷା ଅନ୍ତର୍ଭୁକ୍ତ ଏଇ କିଛି ବର୍ଷ ଧରି ସିଂହ ବାଘ ଓ ଚିତାବାଘମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିଛି ସେ କହିଛନ୍ତି ଜଙ୍ଗଲୀକରଣରେ ଭାରତ ବିଶ୍ୱର ପ୍ରମୁଖ ତିନୋଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇଛି ଭାରତର ମୋଟ୍ ଭୌଗଳିକ ଅଞ୍ଚଳର ଏକ ଚତୁର୍ଥାଂଶ ଜଙ୍ଗଲ ଅଞ୍ଚଳ ରହିଛି

ଏହି ଅବସରରେ ଉଦ୍ବୋଧନ ଦେଇ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଜଳବାୟୁ ପରିବର୍ତ୍ତନରେ ବିଶ୍ୱର ନେତୃତ୍ୱ ନେଉଛି ଓ ଭାରତ ସମୟ ପୂର୍ବରୁ ଏହାର ପ୍ରତିଶ୍ରତିର ପୂରଣ କରିଛି ଶିଖର ବୈଠକର ଶୀର୍ଷକ 'ଆମର ସାଧାରଣ ଭବିଷ୍ୟତର ପୁନଃ ସଂଜ୍ଞା ନିର୍ଦ୍ଧାରଣ ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ' ରହିଛି ଶିଖର ବୈଠକରେ ଗୟାନା ରାଷ୍ଟ୍ରପତି ଡକୁର ମହମ୍ମଦ୍ ଇର୍ଫାନ୍ ଅଲ୍ଲୀ ପପୁଆ ନ୍ୟୁ ଗିନୀ ପ୍ରଧାନମନ୍ତ୍ରୀ କ୍େମ୍ବ ମାରାସ୍ପେ ମାଳଦୀପ ପିପୁଲ୍ସ ମଜଲିସ୍ ସ୍ୱିକର୍ ମହମ୍ମଦ୍ ନଶୀଦ୍ ଓ କାତିସଂଘ ଡେପୁଟି ସେକ୍ରେଟାରୀ ଜେନେରାଲ୍ ଅମୀନା ଜେ ମହମ୍ମଦ ଉଦ୍ବୋଧନ ଦେଇଛନ୍ତି

ବିଜେପି ସାଂସଦ ସୁଶୀଲ କୁମାର ମୋଦୀ ରାଜ୍ୟସଭାରେ ତାଙ୍କର ସର୍ବପ୍ରଥମ ବକ୍ତବ୍ୟ ଦେଇ କହିଛନ୍ତି କେନ୍ଦ୍ର ବଜେଟ୍ ଏକ ଶକ୍ତିଶାଳୀ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଯୋଜନାର ରୂପରେଖ ପ୍ରସ୍ତୁତ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଠିକ୍ ସମୟରେ ଲକ୍ଡାଉନ୍ ଲାଗ୍ର କରିଥିବାର୍ ସେ ତାଙ୍କର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଲକ୍ଡାଉନ୍ ଯୋଗୁଁ ଅନେକ ଲୋକଙ୍କର ଜୀବନ ରକ୍ଷା ହୋଇପାରିଛି

ଆମେରିକା ସହ ଭାରତକୁ ତୁଳନା କରି ସେ କହିଛନ୍ତି ଆମେରିକା ଭଳି ଉନ୍ତ ଦେଶମାନେ ନିଜ୍ଞ ନିଜର ନାଗରିକମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇବାରେ ସଫଳ ହୋଇପାରୁ ନ ଥିବା ବେଳେ ଭାରତ ବିଶ୍ୱର ସର୍ବବୃହତ ସିଧାସଳଖ ଅର୍ଥ ହସ୍ତାନ୍ତର ଯୋଜନା ଲାଗୁ କରିଛି ଏହି ଯୋଜନାରୁ ଦେଶର ଅଧିକାଂଶ ଲୋକ ଉପକୃତ ହୋଇଛନ୍ତି ସେ କହିଛନ୍ତି କେନ୍ଦ୍ର ବଜେଟ୍ ଗରିବ ଲୋକମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଓ ଏହା ଦେଶରେ ସଂସ୍କାରକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବ ପୂର୍ବରୁ ସଭାରେ ଆଲୋଚନା ଆରମ୍ଭ କରି କଂଗ୍ରେସର କପିଲ୍ ଶିବଲ କହିଥିଲେ ବଜେଟ୍ରେ ବେକାରୀ ବିଷୟରେ କୌଣସି ବିଷୟ ଉଲ୍ଲେଖ ନାହିଁ କେନ୍ଦ୍ର ସରକାର ଅତିମାତ୍ରାରେ ବେସରକାରୀ କରଣ କର୍ତ୍ତିବାର ସେ ଦୋଷାରୋପ କରିଥିଲେ

ବିଜେଡ଼ିର ଅମର ପଟ୍ଟନାୟକ କହିଛନ୍ତି ଆର୍ଥିକ ନିଅଣ୍ଟ ଲକ୍ଷ୍ୟ ହାସଲରେ ଯେଉଁ ତାରତମ୍ୟ ରହିଛି ତାର ପୂରଣ ପାଇଁ ବଜେଟ୍ରେ ସାହସିକ ପଦକ୍ଷେପମାନ ଗ୍ରହଣ କରାଯାଇଛି

ବଜେଟ୍ରେ ବଡ଼ବଡ଼ ଶିଳ୍ପପତିମାନଙ୍କୁ ସୁହାଇବା ଭଳି ପଦକ୍ଷେପମାନ ନିଆଯାଇଥିବାର ସେ ଦୋଷାରୋପ କରିଛନ୍ତି

ବଜେଟ୍ ଉପରେ ଆଲୋଚନା ଆସନ୍ତାକାଲି ମଧ୍ୟ ଜାରି ରହିବ

ବିଲ୍ ଉପରେ ଡିଭିଜନ୍ ଭୋଟିଂ ହୋଇଥିଲା

ଦେଶର ବଡ଼ବଡ଼ ବନ୍ଦର ଗୁଡ଼ିକ ପାଇଁ ନିୟମାବଳୀ ପ୍ରଣୟନ ବନ୍ଦରଗୁଡ଼ିକରେ କାର୍ଯ୍ୟ ସମ୍ପାଦନା ଓ ସେଗୁଡ଼ିକ ପାଇଁ ଯୋଜନା ପ୍ରସ୍ତୁତ ତଥା ବନ୍ଦରଗୁଡ଼ିକୁ ଅଧିକ ସ୍ପାୟତତା ପ୍ରଦାନ କରିବା ଏହି ବିଲ୍ର ମୂଳ ଲକ୍ଷ୍ୟ

ବିଲ୍ ଅନୁସାରେ ପ୍ରତ୍ୟେକ ବଡ଼ ବନ୍ଦର ପାଇଁ ବୃହତ ବନ୍ଦର କର୍ତ୍ତୃପକ୍ଷ ବୋର୍ଡ୍ ଗଠନ କରାଯିବ

ଏହାଦ୍ୱାରା ସାମ୍ରଦିକ ପରିବହନ କ୍ଷେତ୍ର ବିକାଶ ଘଟିବ ସେ କହିଛନ୍ତି ଏହି ବିଲ୍ ବନ୍ଦରଗୁଡ଼ିକୁ ବିଶ୍ୱସ୍ତରୀୟ ମୌଳିକ ଢାଞ୍ଚା ସ୍ଥାପନରେ ସହାୟତା କରିବ ଓ ସେଗୁଡ଼ିକର କାର୍ଯ୍ୟଶୈଳୀରେ ସ୍ପଚ୍ଛତା ଆଣିବ ସେ କହିଛନ୍ତି ବନ୍ଦରଗୁଡ଼ିକର ବିକାଶ ସହିତ ସାମୁଦ୍ରିକ ବାଶିଜ୍ୟର ବିକାଶ ଘଟିପାରିବ ପ୍ରଧାନମନ୍ତ୍ରୀ ମଧ୍ୟ ଏହା ଉପରେ ଗୁରୁତ୍ୱଦେଇ ଆସୁଛନ୍ତି ବିରୋଧୀ ଦଳ ସଦସ୍ୟମାନଙ୍କ ଆଶଙ୍କାକୁ ଦୂର କରିବାକୁ ଯାଇ ଶ୍ରୀ ମାଣ୍ଡବିୟ କହିଛନ୍ତି ଏହି ବିଲ୍ କୌଣସି ମତେ ବନ୍ଦରଗୁଡ଼ିକର ବେସରକାରୀକରଣ କରାଇବ ନାହିଁ ସେ କହିଛନ୍ତି ଏହି ବିଲ୍ ବନ୍ଦରଗୁଡ଼ିକୁ ଅଧିକ ପ୍ରତିଯୋଗୀତାଶୀଳ କରାଇ ସେଗୁଡ଼ିକୁ ଅଧିକ କ୍ଷମତାପନ୍ନ କରିବ ସେ କହିଛନ୍ତି ଏନ୍ଡିଏ ସରକାର ଦେଶର ବନ୍ଦରଗୁଡ଼ିକର ବେସରକାରୀକରଣକୁ କେବେ ଅନୁମତି ଦେବେ ନାହିଁ

ଶ୍ରୀ ମାଶ୍ଡବିୟ କହିଛନ୍ତି ଦେଶର ବନ୍ଦରଗୁଡ଼ିକ ପୂର୍ବ ସରକାରମାନଙ୍କ ତୁଳନାରେ ବର୍ତ୍ତମାନ ଦୁଇଗୁଣା ଲାଭ ଦେଖାଉଛନ୍ତି

ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତ ଆଉ ଅଧିକ ଦିନ ନିରବଦ୍ରଷ୍ଟା ହୋଇ ରହିବ ନାହିଁ ଏହାକୁ ବିଶ୍ୱର ଏକ ମହାଶକ୍ତି ଭାବେ ନିଜକୁ ଗଢ଼ିବାକୁ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ପରବର୍ତ୍ତୀ ବିଶ୍ୱ ଏକ ଭିନ୍ନ ବିଶ୍ୱ ହେବାକୁ ଯାଉଛି ଏହାଠୁ ଏକୁଟିଆ ହୋଇ ରହିବା ଦ୍ୱାରା ବ୍ୟାପକ କ୍ଷତି ଘଟିବ ସେଥିପାଇଁ ଭାରତ ଆତ୍ମନିର୍ଭର ଭାରତ ଅଭିଯାନକୁ ସାକାର କରିବା ଦିଗରେ କାର୍ଯ୍ୟ କରୁଛି ଆତ୍ମନିର୍ଭର ଭାରତ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ଉଦ୍ଦିଷ୍ଟ କୋବିଡ୍ ନାଇଷ୍ଟିନ୍ ସମୟରେ ଲକ୍ଷ ଲୋକଙ୍କର ଜୀବନରକ୍ଷା କରିଥିବା ଡାକ୍ତର ନର୍ସ ଓ ସ୍ପେଚ୍ଛାସେବୀମାନଙ୍କୁ ପ୍ରଧାନମନ୍ତ୍ରୀନ ଧନ୍ୟବାଦ ଜଣାଇଛନ୍ତି ଏଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣର ମୁକାବିଲା ପାଇଁ ଭାରତର ସଂଗ୍ରାମକୁ ଶକ୍ତିଶାଳୀ କରିଥିବାରୁ ସେମାନଙ୍କୁ ସେ ଦେବଦ୍ ତର ଆଖ୍ୟା ଦେଇଛନ୍ତି ଲୋକସଭା ବିତର୍କରେ ଅଂଶଗ୍ରହଣ କରିଥିବା ମହିଳା ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ଅଧିକ ସଂଖ୍ୟାରେ ମହିଳା ସାଂସଦମାନେ ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ଏହା ଏକ ଉଉମ ସଂକେତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରେ ଭାରତର 'ସଂକଳ୍ପ ଶକ୍ତି'ର ପ୍ରତିଫଳନ ହୋଇଛି ଓ ତାଙ୍କର ପ୍ରତ୍ୟେକଟି ଶବ୍ଦ ଦେଶର ଜନସାଧାରଣଙ୍କ ମନୋବଳ ବୃଦ୍ଧି କରିଛି ଇସି ତାମିଲନାଡ଼ୁ ତାମିଲନାଡୁର ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍ ଦଳ ଚେନ୍ନାଇ ଗସ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ରାଜୀବ କ୍ରମାର ଏବଂ ସେକ୍ରେଟେରୀ ଜେନେରାଲ୍ ଉମେଶ ସିହ୍ରା ଆକିଠାରୁ ତାମିଲନାଡୁକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ନିର୍ବାଚନ କମିଶନ ଦଳ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ପୁଲିସ୍ ଅଫିସର ଜିଲ୍ଲା ନିର୍ବାଚନ ଅଧିକାରୀ ଓ କିଲ୍ଲା ପୁଲିସ୍ ସୁପିରିଟେଣ୍ଡେଣ୍ଟ୍ ମାନଙ୍କୁ ସାକ୍ଷାତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁଙ୍କ କହିବା ଅନୁସାରେ କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଭୋଟ୍ ଗ୍ରହଣ କେନ୍ଦ୍ର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବ